ପାର୍ଲାମେଣ୍ଟ ପାର୍ଲାମେଣ୍ଟର ଉଭୟ ସଭାଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତରେ ଏବେ ଆଲୋଚନା ଚାଲିଛି ପଶୁ ଓ ମସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ପ୍ରସ୍ତାବ ଆଗତ କରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ବିଭିନ୍ନ ଉନ୍ନୟନମ୍ବଳକ ଯୋଜନାର ସଫଳତା ସଂକ୍ରାନ୍ତରେ ଆଲୋକପାତ କରିଛନ୍ତି ବିଭିନ୍ନ ଯୋଜନା ପାଇଁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ସୁବିଧା ପ୍ରବର୍ତ୍ତନ ଦ୍ୱାରା ଲୋକମାନଙ୍କୁ ମିଳୁଥିବା ସୁଫଳ ସଂକ୍ରାନ୍ତରେ ସେ ଆଲୋକପାତ କରିଛନ୍ତି ସେ କହିଛନ୍ତି ମୋଦୀ ସରକାରଙ୍କର ବିଶ୍ୱାସ ଓ ପ୍ରତିଶ୍ରତିବଦ୍ଧତା ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଛି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଦେଶବାସୀ ମୋଦୀ ସରକାରଙ୍କ ଉପରେ ପ୍ରନଃ ଆସ୍ଥା ପ୍ରକଟ କରି ତାଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାକୁ ଯାଇ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରି କହିଛନ୍ତି ୟୁପିଏ ସରକାରଙ୍କର ସବୁ ଯୋଜନାଗୁଡ଼ିକୁ ଏନ୍ଡିଏ ସରକାର କେବଳ ନାମ ପରିବର୍ତ୍ତନ କରିଛନ୍ତି ସେ କହିଛନ୍ତି ଏନ୍ଡିଏ ଶାସନ କାଳରେ ଦେଶର ଅର୍ଥନୀତି ରଶାତଳକ୍ ଚାଲିଯାଇଛି ଏବଂ ବେକାରୀ ଅବସ୍ଥା ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି ଶ୍ରୀ ଚୌଧୁରୀ କହିଛନ୍ତି କଂଗ୍ରେସ ଶସନ କାଳରେ ଖାଦ୍ୟ ନିରାପତ୍ତା ଆଇନ୍ ପ୍ରବର୍ତ୍ତନ କରାଯାଇଥିଲା ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ସବୁଜ ବିପ୍ଳବ ଆରମ୍ଭ କରାଯାଇଥିଲା

ତୃଣମୂଳକ କଂଗ୍ରେସର ସୌଗତ ରୟ କହିଛନ୍ତି ମବ୍ଲିଚିଂ ଇଭିଏମ୍ରେ ହେର୍ଫେର୍ ବେକାରୀ ସଂଖ୍ୟା ବୃଦ୍ଧି ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅବସ୍ଥା ସଂକ୍ରାନ୍ତରେ ସରକାର ନିରବ ରହିଛନ୍ତି ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ମିଥୁନ୍ ରେଡ୍ରୀ କହିଛନ୍ତି ଆନ୍ଧ୍ୟପ୍ରଦେଶ ପୁର୍ନଗଠନ ଆଇନ୍ରେ ଥିବା ବ୍ୟବସ୍ଥାଗୁଡ଼ିକୁ ସରକାର କାର୍ଯ୍ୟକାରୀ କରନ୍ତୁ ବିଜେଡ଼ି ବିଏସ୍ପି କେଡିୟୁ ଓ ଟିଆର୍ଏସ୍ର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ରାଜ୍ୟସଭାରେ ବିଜେପିର ଅସ୍ଥାୟୀ ସଭାପତି ତଥା ରାଜ୍ୟସଭା ସାଂସଦ ଜେପି ନଡ୍ଯା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ ନଡ୍ରା କହିଛନ୍ତି ସରକାର ବର୍ତ୍ତମାନ ଠିକଣା ଦିଗରେ ଅଗ୍ରସର ହେଉଛନ୍ତି ଏବଂ ସରକାରଙ୍କ ପ୍ରତି ବିପୁଳ ସମର୍ଥନ ଏହାର ପ୍ରତିଫଳନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ନଡ୍ରା କହିଛନ୍ତି ଆନ୍ତର୍ଜାତିକ ମଞ୍ଚରେ ଦିନ ଥିଲା ଭାରତ କେବଳ ଜଣେ ଦର୍ଶକ ଭଳି ରହିଥିଲା କିନ୍ତୁ ବର୍ତ୍ତମାନ ଏବେ ଭାରତ ଖେଳାଳିର ମାନ୍ୟତା ହାସଲ କରିଛି ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ବିଜେପିର ସମ୍ପତିୟ ୱାଇକ୍ କହିଛନ୍ତି ସବୁ ସରକାରମାନେ ଗରିବ ଲୋକମାନଙ୍କ ପାଇଁ କିଛି ନା କିଛି କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ମୋଦୀ ସରକାର ଆଖିଦୃଶିଆ କାମ କରିଛନ୍ତି ବିତର୍କ ଆରମ୍ଭ କରିବାକୁ ଯାଇ ବିରୋଧୀ ଦଳ ନେତା କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ କହିଛନ୍ତି ଜାମ୍ମୁ ଓ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟାଇ ନେଇ ସେଠାରେ ତୂରନ୍ତ ବିଧାନସଭା ନିର୍ବାଚନ କରାଯିବା ଉଚିତ୍ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦେଶର ଆର୍ଥିକ ଅଭିବୃଦ୍ଧି ପ୍ରତି ଧ୍ୟାନ ଦିଅନ୍ତ ବୋଲି ସେ ମତ ଦେଇଛନ୍ତି

ଏହା ମାର୍ଚ୍ଚ ମାସରେ ଜାରି ଅଧ୍ୟାଦେଶ ବଦଳରେ କାର୍ଯ୍ୟକାରୀ ହେବ ଏବଂ ଆଇନ୍ ଲଙ୍ଘନ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି

ଲୋକସଭାରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ୍ ନିଶାଙ୍କ କହିଛନ୍ତି ସବୁ ଭାରତୀୟ ଭାଷାକୁ ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି

ଏଆଇଏମ୍ଆଇଏମ୍ ସଦସ୍ୟ ଅସାବୁଦ୍ଦିନ୍ ଓବେସି ଓ ଅନ୍ୟ ସଦସ୍ୟମାନଙ୍କ ତରଫର୍ ଆଗତ ଆପତ୍ତିଗୁଡ଼ିକର ସ୍ୱଷ୍ଟି କରଣ ଦେଇ ଶ୍ରୀ ନିଶାଙ୍କ କହିଛନ୍ତି ନୂଆ ଶିକ୍ଷାନୀତି ବର୍ତ୍ତମାନ ଚିଠା ଅବସ୍ଥାରେ ରହିଛି ଏବଂ ସର୍ବସାଧାରଣଙ୍କଠାରୁ ମତାମତ ନେବା ଲାଗି ଏହାକୁ ମନ୍ତ୍ରଣାଳୟର ଓ୍ୱେବ୍ସାଇଟ୍ରେ ପ୍ରକାଶ କରାଯାଇଛି ଇଏଏମ୍ ପାଶ୍ପୋର୍ଟ୍ ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର କହିଛନ୍ତି ଗତ ପାଞ୍ଚ ବର୍ଷ ହେଲା ପାଶ୍ପୋର୍ଟ୍ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ବିପ୍ଲବ ବଳବତ୍ତର ରହିବ ନୂଆଦିଲ୍ଲୀରେ ସପ୍ତମ ପାଶ୍ପୋର୍ଟ୍ ସେବା ଦିବସ ଉହବରେ ଉଦ୍ବୋଧନ ଦେଲାବେଳେ ଡକ୍କର ଜୟଶଙ୍କର କହିଛନ୍ତି ସବୁ ଲୋକଙ୍କ ପାଖରେ ପାଶ୍ପୋର୍ଟ୍ ସେବାକୁ ପହଞ୍ଚାଇବା ଏବଂ ନିରାପତ୍ତା ସହ ସାଲିସ୍ ନ କରି ନିୟମକୁ ଆହୁରି ସରଳ କରିବା ଲାଗି ତାଙ୍କ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିବ ସେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ଦ୍ୱାରା ଲୋକମାନଙ୍କ ପାଖରେ ପାଶ୍ପୋର୍ଟ୍ ସେବା ପହଞ୍ଚାଇବା ବ୍ୟବସ୍ଥାରେ ଆଖିଦୂଶିଆ ପରିବର୍ତ୍ତନ ହୋଇଛି ବର୍ତ୍ତମାନ ଲୋକମାନଙ୍କର ଘର ପାଖରେ ପାଶ୍ପୋର୍ଟ୍ ସେବା କେନ୍ଦ୍ର ଉପଲହ୍ଧ କରାଯାଉଛି ଫଳରେ ଭ୍ରମଣ କରିବାକୁ ଚାହୁଁଥିବା ପୁରୁଷ କିମ୍ବା ମହିଳାମାନେ ଏହି କେନ୍ଦ୍ରଗୁଡ଼ିକରେ ପାଶ୍ପୋର୍ଟ୍ ପାଇଁ ଆବେଦନ କରିପାରିବେ ବୈଦେଶିକ ମନ୍ତ୍ରଣାଳୟ ଓ ଡାକ ବିଭାଗ ପକ୍ଷରୁ ଭାଗିଦାରିତାରେ ଏହି ବିଚକ୍ଷଣ ପଦକ୍ଷେପ ଯୋଗୁଁ ନାଗରିକ ଭିଉିକ ପ୍ରଶାସନ ପରମ୍ପରା ସୃଷ୍ଟି ହୋଇପାରିଛି

ଆର୍ଏସ୍ ଏମ୍ଏସ୍ଏମ୍ଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ମାଧ୍ୟମରେ ନିରନ୍ତର ଭିଭିରେ ଦେଶର ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂଖ୍ୟା ବୃଦ୍ଧି କରିବା ପାଇଁ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି ରାଜ୍ୟସଭାରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ସମଗ୍ର ଏମ୍ଏସ୍ଏମ୍ଇ ପରିବେଶରେ ଉନ୍ନତି ଆଣିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତମ ଋଣ ସୁବିଧା ଉନ୍ନତ କାରିଗରି ବିଦ୍ୟା ଓ କୁଶଳତା ବୃଦ୍ଧି ଲାଗି ପ୍ରଯତ୍ନ କରାଯାଇଛି ସେ କହିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରଶାଳୟ ପକ୍ଷରୁ ଯେଉଁସବୁ ବଡ଼ ବଡ଼ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଓ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ଶିଳ୍ପାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ହେଉଛି ରଣ ଭିତ୍ତିକ ଏକ ସବ୍ସିଡି କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଅଣକୃଷି କ୍ଷେତ୍ରରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ଜରିଆରେ ଆତ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ ଏହା ମାଧ୍ୟମରେ ପାରମ୍ପରିକ ଶିଳ୍ପୀ ଓ ବେକାର ଯୁବକମାନଙ୍କୁ ଆତ୍କ ନିର୍ଭରଶୀଳ କରାଯାଇ ପାରିବ

ସେ କହିଛନ୍ତି ବର୍ତ୍ତମାନ ଏହି ସମସ୍ୟା ଟାଇମ୍ବମ୍ ଭଳି ସତର୍କ ଘଣ୍ଟି ବଜାଉଛି ଜାତିସଂଘ ପକ୍ଷରୁ ପ୍ରକାଶିତ ଜନସଂଖ୍ୟା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ରାଜ୍ୟସଭାରେ ଶ୍ରନ୍ୟକାଳରେ ଏହି ପ୍ରସଙ୍ଗ ଉହ୍ଚାପନ କରି ଶ୍ରୀ ରେଡ୍ରୀ କହିଛନ୍ତି ଏହା ଉପରେ ଆମ୍ବଳଚ୍ଚଳ ଆଲୋଚନା କରାଯିବାର ଆବଶ୍ୟକତା ରହିଛି

ଆଫ୍ଗାନିସ୍ତାନ ପକ୍ଷରୁ ଟିମ୍ରେ ଅଫ୍ତାବ୍ ଆଲାମ୍ ଓ ହଜରତୁଲା ଜଜାଇଙ୍କ ବଦଳରେ ଦୱଲତ୍ ଜଦରନ୍ ଓ ସାମୁଇଲ୍ଲା ସିନ୍ୱାରୀଙ୍କୁ ନିଆଯାଇଥିଲା ବେଳେ ବାଙ୍ଗଲାଦେଶ ଟିମ୍ରେ ରୁବେଲ୍ ହୁସେନ୍ ଓ ସବିର୍ ରେହେମାନଙ୍କ ବଦଳରେ ମହମ୍ମଦ୍ ସୈଫିଉଦ୍ଦିନ୍ ଓ ମୁସାଦେକ୍ ହୁସେନ୍ଙ୍କୁ ନିଆଯାଇଛି